ଏମ୍ଏଚ୍ଏ କେକେ ଡିଲିମିଟେସନ୍ ଜନ୍ମୁ କାଶ୍ମୀରର ନିର୍ବାଚନ ମଣ୍ଡଳୀଗୁଡ଼ିକର ପୁନଃ ସୀମା ନିର୍ଦ୍ଧାରଣ ଓ ଏଥିପାଇଁ ସରକାର ଏକ କମିଶନ୍ ଗଠନ ସଂକ୍ରାନ୍ତ ଖବରକୁ ଆଜି କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସ୍ପୂତ୍ରରୁ କୁହାଯାଇଛି କମ୍ମୁ କାଶ୍ମୀର ନିର୍ବାଚନ ମଣ୍ଡଳୀଗୁଡ଼ିକର ପୁନଃ ସୀମା ନିର୍ଦ୍ଧାରଣ ବିଷୟରେ ଆଦୌ ଆଲୋଚନା କରାଯାଇ ନାହିଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଏ ବିଷୟରେ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଗତକାଲି ନ୍ତଆଦିଲ୍ଲୀରେ ଏକ ବୈଠକରେ ଆଲୋଚନା କରିଥିବାର ଗଣମାଧ୍ୟମରେ ଖବର ପ୍ରଚାରିତ ହୋଇଥିଲା ତେବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସ୍ଟଚନା ଅନୁଯାୟୀ କନ୍ମୁ କାଶ୍ମୀର ପରିସ୍ଥିତିକୁ ନେଇ ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯାଇଥିଲା ଶ୍ରୀ ଶାହାଙ୍କୁ ଜନ୍ମୁ କାଶ୍ମୀରର ସାମ୍ପ୍ରତିକ ବାସ୍ତବ ପରିସ୍ଥିତି ସମ୍ପର୍କରେ ଅବଗତ କରାଯାଇଥିଲା ଆସନ୍ତାମାସ ପହିଲାରୁ ଆରମ୍ଭ ହେଉଥିବା ବାର୍ଷିକ ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଶ୍ରୀ ଶାହା ସମୀକ୍ଷା କରିଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ୍ ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ତୈଳର ମୂଲ୍ୟବୃଦ୍ଧି ପରିପ୍ରେକ୍ଷୀରେ ଅଶୋଧିତ ତୈଳର ବିତରଣ ସମସ୍ୟା ଉପରେ ଏହି ବୈଠକରେ ଆଲୋଚନା ହୋଇଥିବାର ଜଣାପଡ଼ିଛି ଇକୋନୋମିକ୍କ ସେନ୍ସସ୍ ଜୁନ୍ ଶେଷ ସପ୍ତାହ କିମ୍ବା ଆସନ୍ତା ମାସ ପ୍ରଥମ ସପ୍ତାହରେ ହେବାକୁ ଥିବା ଅର୍ଥନୈତିକ ସର୍ଭେ ଲାଗି ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି ସମଗ୍ର ଦେଶରେ ଜନଗଣନାକାରୀଙ୍କଦ୍ୱାରା ସର୍ଭେ କାର୍ଯ୍ୟ କରାଯିବ ପରିସଂଖ୍ୟାନ ଓ ଯୋଜନା ରୂପାୟନ ମନ୍ତଶାଳୟଦ୍ୱାରା ବିଭିନ୍ନ କାର୍ଯ୍ୟପାଇଁ ଯୋଜନା ଗ୍ରହଣ କରାଯାଇଛି ଆସନ୍ତାକାଲି ଦିଲ୍ଲୀରେ ରାଜ୍ୟସ୍ତରୀୟ ଅର୍ଥନୈତିକ ସର୍ଭେ ନିମନ୍ତେ ପ୍ରଶିକ୍ଷକଙ୍କ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଦେଶର ଭୌଗୋଳିକ ସୀମାରେ ଥିବା ସମସ୍ତ ଗୃହର ପରିସଂଖ୍ୟାନ କରାଯିବ ଏହି ସପ୍ତମ ଅର୍ଥନୈତିକ ସର୍ଭେରେ ସମସ୍ତ ପରିବାରର ଅର୍ଥନୈତିକ ସ୍ଥିତର ଅନୁଧ୍ୟାନ କରାଯିବା ସହ ବିଭିନ୍ନ ଉଦ୍ୟୋଗ ଅଣବ୍ୟାବସାୟିକ କୃଷି ଓ ଅଣକୃଷି ଉତ୍ପାଦନ ଏବଂ ବଣ୍ଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପରିବାର ସମ୍ପର୍କରେ ମଧ୍ୟ ସର୍ଭେ କରାଯିବ

ଏନ୍ଭାର୍ଣ୍ଣମେଣ୍ଟ ଡେ ବିଶ୍ୱ ପରିବେଶ ଦିବସ ଅବସରରେ ଏକ ସ୍ୱଚ୍ଚତର ଏବଂ ଦୀର୍ଘସ୍ଥାୟୀ ଗ୍ରହ ସୁନିଷ୍ଟିତ କରିବା ପ୍ରତି ଭାରତ ଏହାର ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛି

ଆଜି ଏକ ଟ୍ୱିଟ୍ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଜଳବାୟୁ ପରିବର୍ଭନ ସମସ୍ୟାର ସମାଧାନ ଏବଂ ଆଗାମୀ ପିଢ଼ିପାଇଁ ଏକ ସବ୍ରଜତର ଓ ପରିବେଶ ଅନ୍ଦ୍ରକୃଳ ପୂଥିବୀ ସୁନିଶ୍ଚିତ କରିବାପାଇଁ ଭାରତ ପ୍ରତିଶ୍ରତିବଦ୍ଧ ଶ୍ରୀ କୋବିନ୍ଦ କହିଛନ୍ତି ଏକ ସ୍ୱଚ୍ଛତର ଏବଂ ଦୀର୍ଘସ୍ଥାୟୀ ଗ୍ରହ ସୁନିଣ୍ଟିତ କରାଇବା ପ୍ରତି ଦେଶ ସଙ୍କଚ୍ଚବଦ୍ଧ ସେ କହିଛନ୍ତି ପ୍ରକୃତି ସହିତ ସୁସଙ୍ଗତ ଭାବେ ବସବାସ କରିବା ହେଉଛି ଭାରତୀୟତାର ମୂଳମନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି ପ୍ରକୃତି ସହିତ ସୁସଙ୍ଗତ ଭାବେ ବସବାସଦ୍ୱାରା ଭବିଷ୍ୟତ ଅଧିକ ଉଜ୍ଜଳ ହୋଇପାରିବ ପରିବେଶ ମନ୍ତ୍ରୀ ପ୍ରକାଶ ଜାବ୍ଡେକର ଆକି ନ୍ତଆଦିଲ୍ଲୀସ୍ଥିତ ପର୍ଯ୍ୟାବରଣ ଭବନଠାରେ ଏହି ଅବସରରେ ଚାରାରୋପଣ କରିଛନ୍ତି ଶ୍ରୀ ଜାବ୍ଡେକର କହିଛନ୍ତି ବିଶୁଦ୍ଧ ପବନ ପାଇବା ଏବଂ ପରିବେଶର ସୁରକ୍ଷାପାଇଁ ସମସ୍ତେ ଚାରାରୋପଣ କରିବା ଉଚିତ

ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବ୍ରଲ୍ ସୁପ୍ରିୟୋ ବୃକ୍ଷରୋପଣ ପାଇଁ ଜନସାଧାରଣଙ୍କୁ ନିବେଦନ କରିବା ସହିତ ଅନ୍ୟମାନଙ୍କ ଏ ଦିଗରେ ପ୍ରୋହାହିତ କରିବାପାଇଁ କହିଛନ୍ତି ପୂର୍ବତନ କ୍ରିକେଟ୍ ଖେଳାଳି କପିଲ୍ଦେବ ଅଭିନେତା ଜ୍ୟାକି ଶ୍ରଫ୍ ଓ ରନ୍ଦୀପ୍ ହୁଡ଼ା ମଧ୍ୟ ପର୍ଯ୍ୟାବରଣ ଭବନଠାରେ ଏହି ଅବସରରେ ଚାରାରୋପଣ କରିଛନ୍ତି ଧରିତ୍ରୀର ସୁରକ୍ଷା ପାଇଁ ବୃକ୍ଷରୋପଣର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି ଦିଗରେ ଗଣମାଧ୍ୟମର ଦାୟିତ୍ୱ ରହିଛି ବୋଲି ଏହି ଅବସରରେ କପିଲ୍ଦେବ କହିଛନ୍ତି

ଜାତୀୟ ସ୍ୱଚ୍ଚ ଗଙ୍ଗା ମିଶନ୍ଦ୍ୱାରା ଆୟୋଜିତ ବିଶ୍ୱ ପରିବେଶ ଦିବସ ଉହବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଆକାଶବାଣୀ ସମାଚାର ବିଭାଗର ପ୍ରମୁଖ ମହାନିର୍ଦ୍ଦେଶକ ଇରା ଯୋଷୀ ଆଜି ନ୍ତଆଦିଲ୍ଲୀସ୍ଥିତ ଆକାଶବାଣୀ ଭବନ ପରିସରରେ ଚାରା ରୋପଶ କରିଥିଲେ ଆକାଶବାଣୀର ସମାଚାର ସେବା ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଏଥିରେ ଉପସ୍ଥିତ ଥିଲେ ବିଶ୍ୱ ପରିବେଶ ଦିବସ ଅବସରରେ ଆଜି ସମଗ୍ର ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ରିଜିଜ୍ନ ଷ୍ଟାଡିୟମ୍ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ସମସ୍ତ ଷ୍ଟାଡିୟମ୍ ଏବଂ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକୁ ପରିବେଶ ଅନୁକୁଳ କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ କିରଣ ରିକିଜୁ ଘୋଷଣା କରିଛନ୍ତି ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଏକ ଅଶୋକ ଗଛ ଚାରା ରୋପଣ କରି ଶ୍ରୀ ରିଜିଜୁ ସବୁଜ ପୃଥିବୀକୁ ସମର୍ଥନ କରିବାପାଇଁ ଅଙ୍ଗୀକାରବଦ୍ଧ ହୋଇଛନ୍ତି ସେ କହିଛନ୍ତି ଏହା କେବଳ ଏକ ଦୀର୍ଘସ୍ୱତ୍ରୀ ପଦକ୍ଷେପର ଅୟମାର୍ୟ ଭବିଷ୍ୟତରେ ସମସ୍ତ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଷ୍ଟାଡିୟମ୍ ଓ ପ୍ରଶିକ୍ଷଣ କେନ୍ଦ୍ରରେ ଅଧିକରୁ ଅଧିକ ବୃକ୍ଷରୋପଣ କରାଯିବ

ତେବେ ବୃହତ୍ ପୁଞ୍ଜିନିବେଶ ଯୋଗୁଁ ସରକାରୀ ପୁଞ୍ଜି ବ୍ୟବହାର ପ୍ରତିକୃଳ ଭାବେ ପ୍ରଭାବିତ ହୋଇଥିଲା ବିଶ୍ୱର ଦ୍ରତତମ ଅଭିବୃଦ୍ଧିଶୀଳ ଅର୍ଥନୀତିଭାବେ ଭାରତ ଏହାର ସ୍ଥିତି ବଜାୟ ରଖିବ ବୋଲି ବିଶ୍ୱବ୍ୟାଙ୍କ୍ ପୂର୍ବାନ୍ଧମାନ କରିଛି

ର୍ୟାତେ ହିଲାଲ୍ ଦ୍ୱାରା ଚନ୍ଦ୍ରଦର୍ଶନ ପରେ ଆକି ଇଦ୍ ଉଲ୍ ଫିତର୍ ପାଳିତ ହେଉଛି ମୁସଲମାନ୍ ସମ୍ପ୍ରଦାୟର ଲୋକମାନେ ମସ୍ଜିଦ୍ ଓ ଇଦ୍ଗାହଗୁଡ଼ିକରେ ପ୍ରାର୍ଥନା କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଏହି ଅବସରରେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଦ୍ ଅବସରରେ ଲୋକମାନଙ୍କୁ ଶୁଭେଛା ଜଣାଇଛନ୍ତି ଇଦ ଉଲ୍ ଫିତର୍ ଲୋକମାନଙ୍କ ମଧ୍ୟରେ ସଦ୍ଭାବନା ଦୟା ଓ ଶାନ୍ତି ଭଳି ଗୁଣଗୁଡିକର ବିକାଶ କରାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ରାଜଧାନୀ ଦିଲ୍ଲୀରେ ମୁଖ୍ୟ ଇଦ୍ ଉହବ କାମା ମସ୍ଜିଦ୍ ଫତେହପୁରୀ ମସ୍ଜିଦ୍ ଓ ଇଦ୍ଗାହଠାରେ ପାଳିତ ହେଉଛି ପ୍ରେମ ଓ ଆନନ୍ଦର ପର୍ବ ଇଦ୍ ଉଲ୍ ଫିତର୍ ପାରମ୍ପରିକ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ଆଜିସକାଳେ ଲୋକମାନେ ବିଭିନ୍ନ ମସ୍ଜିଦ୍ରେ ସମ୍ବହ ପ୍ରାର୍ଥନା କରିଛନ୍ତି ପ୍ରଶାସନ ପକ୍ଷରୁ ଲକ୍ଷ୍ନୌ କାନପୁର ଆହ୍ଲାବାଦ ବାରାଣସୀ ମୀରଟ ଏବଂ ଅନ୍ୟାନ ସହରରେ ପ୍ରମୁଖ ମସ୍ଜିଦ୍ରେ ବ୍ୟାପକ ସ୍ୱଚ୍ଚତା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ତେଲଙ୍ଗାନାର ରାଜ୍ୟପାଳ ଇଏସ୍ଏଲ୍ ନରସିଂହ୍କମ୍ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଏହି ଅବସରରେ ଜନସାଧାରଣଙ୍କୁ ଶୁଭେଛା ଜଣାଇଛନ୍ତି ମଧ୍ୟପ୍ରଦେଶରେ କୌଣସି କୌଣସି ଅପ୍ରୀତକର ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି

ରାଜସ୍ଥାନର ନଳୀନ ଖଣ୍ଡେଲ୍ୱାଲ୍ ଏହି ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଦିଲ୍ଲୀର ଭାଭିକ୍ ବନ୍ଶାଲ୍ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଉତ୍ତର ପ୍ରଦେଶର ଅକ୍ଷତ କୌଶିକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି

ପ୍ରଥମ ଦୁଇଟି ରାଉଣ୍ଡ ରବିନ୍ ମ୍ୟାଚ୍ ହାରିବା ପରେ ଯଦି ଦକ୍ଷିଣ ଆଫ୍ରିକା ଆଜିର ମ୍ୟାଚ୍ରେ ପରାସ୍ତ ହ୍ରଏ ତେବେ ଦଳ ପ୍ରତି ଟୁର୍ଷ୍ଣାମେଣ୍ଟ୍ରୁ ବାଦ୍ ପଡ଼ିଯିବାର ଆଶଙ୍କା ରହିଛି ଲକ୍ଷନଠାରେ ବାଂଲାଦେଶ ଓ ନ୍ୟୁଟ୍ଟିଲ୍ୟାଣ୍ଡ ମଧ୍ୟରେ ଆଜିର ଦ୍ୱିତୀୟ ମ୍ୟାଚ୍ ଆରମ୍ଭ ହୋଇଛି